ଏହି ରାଜପଥ ପ୍ରକଳ୍ପଗୁଡ଼ିକ ଦ୍ୱାରା ଉଉମ ସଡ଼କ ସଂଯୋଗ ବ୍ୟବସ୍ଥା ସ୍ଥାପନ ହେବା ସହ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ଧିତ ହେବ ପଡ଼ୋଶୀ ରାଜ୍ୟ ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡକୁ ମାଲ ପରିବହନ ଓ ଗମନାଗମନ ବ୍ୟବସ୍ଥାରେ ମଧ୍ୟ ଏହା ଉନ୍ନତି ଆଣିବ

ପ୍ରଧାନମନ୍ତ୍ରୀ ଅପ୍ରିକାଲ୍ ଫାଇବର୍ ଇଷ୍ଟରନେଟ ସେବାକୁ ଉଦ୍ଘାଟନ କରିଛନ୍ତି

ବିରୋଧୀଦଳ ନେତା ଗୁଲାମ ନବୀ ଆଜାଦଙ୍କୁ କହିବାକୁ ଅନୁମତି ଦେବା ପାଇଁ ସେମାନେ ଦାବି କରିଥିଲେ କିନ୍ତୁ ଉପାଧ୍ୟକ୍ଷ ନିଲୟିତ ସାଂସଦମାନଙ୍କୁ ପଥମେ ସଭାକକ୍ଷ ପରିତ୍ୟା କରିବାକୁ କହିଥିଲେ କିନ୍ତୁ ନିଲମ୍ବିତ ସାଂସଦମାନେ ତାଙ୍କ କଥାକୁ କର୍ଣ୍ଣପାତ ନ କରି ସ୍କୋଗାନ ଦେବା ଜାରି ରଖିଥିଲେ ଏହି ସମୟରେ ଶାସକ ଦଳ ସଦସ୍ୟମାନେ ପ୍ରତି ସ୍କୋଗାନ ଦେଇଥିଲେ

ଉପାଧ୍ୟକ୍ଷ ହରିବଂଶ ସଭାରେ ଶୃଙ୍ଖଳା ରକ୍ଷା କରିବାକୁ ବାରମ୍ଭାର ଅନୁରୋଧ କରିଥିଲେ ଓ ନିଲୟିତ ସଦସ୍ୟମାନଙ୍କୁ ସଭାରୁ ଚାଲିଯିବା ପାଇଁ କହିଥିଲେ କିନ୍ତୁ ସେହି ସାଂସଦମାନେ ତାଙ୍କ କଥାକୁ କର୍ଣ୍ଣପାତ କରିନଥିଲେ

ସେମାନଙ୍କ ମଧ୍ୟରେ କଂଗ୍ରେସର ରାଜୀବ ସତାବ ରିପୁନ ବୋରା ଓ ନଜୀର ହୁସେନ ଟିଏମ୍ସିର ଡେରେକ୍ ଓ' ବ୍ରେଏନ୍ ଓ ଡୋଲା ସେନ୍ ସିପିଆଇଏମ୍ର କେକେ ରାଗେଶ ଓ ଏଲାମରମ କରିମ୍ ଆମ୍ ଆଦ୍ମୀ ପାର୍ଟିର ସଂଜୟ ସିଂ ଅଛନ୍ତି ସଂସଦୀୟ ବ୍ୟାପାର ରାଷ୍ଟ୍ମନ୍ତ୍ରୀ ଭିମୁରଲୀଧରନ୍ ଏହି ସଦସ୍ୟମାନଙ୍କୁ ସସ୍ପେଶ୍ଡ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ ସେହି ପ୍ରସ୍ତାବଟି ମୌଖିକ ଭୋଟ୍ରେ ଗୃହୀତ ହୋଇଥିଲା ଓ ଅଧ୍ୟକ୍ଷ ଭେଙ୍କିୟାନାଇଡ଼ୁ ନିଲମ୍ବିତ ସଦସ୍ୟମାନଙ୍କର ନାମ ଘୋଷଣା କରିଥିଲେ ଶ୍ରୀ ନାଇଡ଼ୁ ଗତକାଲିର ଘଟଣାକୁ ନିନ୍ଦା କରି ଏହା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଥିଲେ ଏହା ଉଚ୍ଚ ସଦନର ମର୍ଯ୍ୟାଦା କ୍ଷୂର୍ଣ୍ଣ କରିଛି ଓ ରାଜ୍ୟସଭା ପାଇଁ ଗତକାଲି ଏକ ଖରାପ ଦିନ ଥିଲା ବୋଲି ସେ କହିଛନ୍ତି କିଛି ସାଂସଦ ଅଶାଳୀନ ଶବ୍ଦ ପ୍ରୟୋଗ କରିଥିଲେ ଉପାଧ୍ୟକ୍ଷଙ୍କୁ ଧମକ ଦେଇଥିଲେ ବୋଲି ଶ୍ରୀ ନାଇଡୁ କହିଛନ୍ତି ସେହି ସାଂସଦମାନେ ଶାରୀରିକ ଦ୍ୱରତା ସମେତ କୋବିଡ କଟକଣାଗ୍ରଡ଼ିକର ମଧ୍ୟ ଲଂଘନ କରିଥିଲେ

ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିକିଷନ ରେଡ୍ରୀ ଆଜି ରାଜ୍ୟସଭାରେ ଏ ବିଷୟ ଜଣାଇଛନ୍ତି

କେନ୍ଦ୍ର ସରକାରଙ୍କ ଚିକିହା ପଦ୍ଧତି ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର କମିବାରେ ଲାଗିଛି

ଏହି କଥାବାର୍ତ୍ତା କମାଣ୍ଡର ସ୍ତରରେ ହେଉଛି ଓ ପ୍ରକୃତ ନିୟନ୍ତ୍ରଣରେଖାଠାରୁ ଚୀନ୍ ପଟରେ ମୋଲ୍ଦୋଠାରେ କଥାବାର୍ତ୍ତା ଚାଳିଛି ଦୀର୍ଘ ଦେଢ଼ମାସର ବ୍ୟବଧାନ ପରେ କୋର କମାଣ୍ଡରମାନେ ପୁନର୍ବାର କଥାବାର୍ତ୍ତା କର୍ଚ୍ଚନ୍ତି ଏହି କଥାବାର୍ତ୍ତାରେ ବୈଦେଶିକ ବିଭାଗ ଯୁଗୁ ସଚିବ ମଧ୍ୟ ଅଂଶ ଗ୍ରହଣ କରୁଛନ୍ତି ସେହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରାଇ ଆଶିବା ପାଇଁ ଭାରତ ଓ ଚୀନ ମଧ୍ୟରେ ସହମତି ସୃଷ୍ଟି ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ସେହି ଅଟ୍ଟାଳିକା ଭୁଶୁଡ଼ି ପଡ଼ିବାରୁ ଅନେକ ଲୋକଙ୍କର ଜୀବନହାନି ଘଟିଛି ରାଷ୍ଟ୍ରପତି ତାଙ୍କର ଶୋକବାର୍ତ୍ତାରେ ମୃତ ବ୍ୟକ୍ତିମାନଙ୍କ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି ଓ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ସ୍ଥାନୀୟ କର୍ତ୍ତପକ୍ଷ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସହାୟତା କର୍ତ୍ତିବାର ରାଷ୍ଟ୍ରପତି କହିଚ୍ଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିୱାଣ୍ଡି କୋଠା ଭୁଶୁଡ଼ିବା ଘଟଣାକୁ ନେଇ ସେ ମର୍ମାହତ ବୋଲି କହିଛନ୍ତି

ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ରାଜ୍ୟସଭାରେ ଏ ବିଷୟ ଜଣାଇଛନ୍ତି